ସଭ୍ୟ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ୱର ଉତରରେ ମନ୍ତୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟ ସରକାର ଗରୀବଙ୍କ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କର୍ବଛନ୍ତି

ତେବେ ଜନସଂଖ୍ୟା ଭୌଗଳିକ ଅବସ୍ଥିତି ଏବଂ କାର୍ଯ୍ୟର ଗୁରୁତ୍ୱକୁ ନେଇ ଆରଆଇ ସର୍କଲ ଗଠନ କରା ଯାଉଅଛି

ଫଳରେ ଅଦାଲତ ଏହା ଉପରେ ରହିତାଦେଶ କାରି କରିଛନ୍ତି ତେଣ୍ ରହିତାଦେଶ ବଳବତ୍ତର ଥିବାରୁ ବନ୍ଦରର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁ ନାହିଁ ବୋଲି ବାଶିଜ୍ୟ ଓ ପରିବହନ ମନ୍ତୀ ପଦ୍କନାଭ ବେହେରା କହିଛନ୍ତି

ଏକ ଶୋକବାର୍ଭାରେ ମୁଖ୍ୟମନ୍ତୀ କହିଛନ୍ତି ଯେ ସ୍ୱର୍ଗତ ବାଜୀ ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ଯୋଧ୍ବା ଥିଲେ